ବନ୍ୟା ସ୍ଥିତି ସୁଧୁରିବା ପରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ

ଜିଲ୍ଲାର ଆସିକା ସହର ବନ୍ୟାଜଳ ବନ୍ଦୀ ଅବସ୍ଥାରୁ ମୁକ୍ତ ହୋଇଛି

ଦେବୀ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ କଟକ ସହର ଆସନ୍ତା କାଲିଠାରୁ ସହରର ପୂଜା ମଣ୍ଡପଗୁଡ଼ିକରେ ଆରୟ ହେଉଛି ଶାରଦୀୟ ଦୂର୍ଗାପ୍ପଜା କେଉଁ ମଣ୍ଡପରେ ଦେବୀଙ୍କ ମାଟି ପ୍ରତିମା ସୁସଜିତ ମେତ୍ ଶୋଭା ପାଇଲାଣି ତ କେଉଁଠି ଦେବୀଙ୍କ ମୂର୍ତିରେ ଶେଷସ୍ୱର୍ଶ ଦେଉଛନ୍ତି ଶିବ୍ବୀ

ସହରର ରାସ୍ତା ଓ ମଣ୍ଡପଗ୍ରଡ଼ିକ ବିଭିନ୍ ଆଲୋକମାଳାରେ ଶୋଭାପାଉଛି

ଆହତମାନଙ୍କୁ ଚିକିହା ନିମନ୍ତେ ବଶାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି